ପିଏମ୍ କାଶ୍ମୀର କାଶ୍ମିରୀମାନଙ୍କ ଉପରେ ହେଉଥିବା ଆକ୍ରମଣ ପାଇଁ ଦାୟୀ ଲୋକମାନଙ୍କ ଉପରେ କଠୋର କାର୍ଯ୍ୟାନୁଷାନ ଗ୍ରହଣ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜ୍ୟ ସରକାରଗୁଡ଼ିକୁ କହିଛନ୍ତି ଗତକାଲି ଉଉରପ୍ରଦେଶର କାନପୁରଠାରେ ଏକ ଜନସଭାରେ ଉଦ୍ବୋଧନ ଦେଇ ଶ୍ରୀ ମୋଦି ଲକ୍ଷ୍ମୌଠାରେ ସଂପ୍ରତି ଦୁଇଜଣ କାଶ୍ମିରୀ ବ୍ୟବସାୟୀଙ୍କ ଉପରେ ହୋଇଥିବା ଆକ୍ରମଣ ଘଟଣାର ତୀବ୍ ନିନ୍ଦା କରିବା ସହିତ ଦେଶରେ ଏକତାର ବାତାବରଣ ସୃଷ୍ଟି କରିବା ଗୁରୁତ୍ୱପୂର୍ଣ୍ଣ ବୋଲି କହିଛନ୍ତି ଏହି ଘଟଣାରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବାରୁ ସେ ଯୋଗୀ ଆଦିତ୍ୟନାଥ ସରକାରଙ୍କୁ ପ୍ରଶଂସା କରିଛନ୍ତି ପରେ ଗାଜ୍ଜିଆବାଦଠାରେ ଉଦ୍ବୋଧନ ଦେଇ ଶ୍ରୀ ମୋଦି ପାକିସ୍ତାନର ବାଲାକୋଟସ୍ଥିତ ସନ୍ତ୍ରାସବାଦୀ ସଂଗଠନ ଜୈସେ ମହମ୍ମଦର ଶିବିର ଉପରେ ଭାରତୀୟ ବାୟୁସେନାର ବିମାନ ଆକ୍ରମଣର ପ୍ରମାଣ ଚାହୁଁଥିବା ବିରୋଧୀଦଳର ସମାଲୋଚନା କରିଛନ୍ତି ସେ କହିଛନ୍ତି ପାକିସ୍ତାନ ପ୍ରଥମେ ଏହି ଆକ୍ରମଣ ହୋଇଥିବା ନେଇ ଟ୍ୱିଟ୍ ଜାରି କରିଥିବା ବେଳେ ବର୍ତ୍ତମାନ କିଛିଲୋକ ଏହାର ପ୍ରମାଣ ଚାହୁଁଛନ୍ତି ଶ୍ରୀ ମୋଦି କହିଛନ୍ତି ଯେଉଁମାନେ ବିମାନ ଆକ୍ରମଣ ଉପରେ ସନ୍ଦେହ କରୁଛନ୍ତି ସେମାନେ ପାକିସ୍ତାନକୁ ଖୁସି କରିବା ବୟାନରୁ ଦୂରେଇ ରହିବା ଭଚିତ

ଗତକାଲି ଦିନିକିଆ ଉତ୍ତରପ୍ରଦେଶ ଗସ୍ତ କରିଥିବା ଶ୍ରୀ ମୋଦି ଅନେକଗୁଡ଼ିଏ ଉନ୍ନୟନମୂଳକ ପ୍ରକଳ୍ପର ଶ୍ରୁଭାରମ୍ଭ କରିଚ୍ଚନ୍ତି ବିଜେପି ମିଟ୍ ଆସନ୍ତା ଲୋକସଭା ନିର୍ବାଚନ ଓ ଅନ୍ୟାନ୍ୟ ପ୍ରସଙ୍ଗ ଉପରେ ଆଲୋଚନା ସକାଶେ ଗତକାଲି ଭାରତୀୟ କନତା ପାର୍ଟି ସଂସଦୀୟ ବୋର୍ଡର ବୈଠକ ହୋଇଥିଲା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦଳୀୟ ଅଧ୍ୟକ୍ଷ ଅମିତ ଶାହା ଓ ବୋର୍ଡର ଅନ୍ୟ ସଦସ୍ୟମାନେ ବୈଠକରେ ଉପସ୍ଥିତ ଥିଲେ ବୈଠକରେ କ'ଣ ନିଷ୍ପଭି ହୋଇଥିଲା ସେ ସଂପର୍କରେ ଦଳ ସ୍ୱତ୍ରରୁ ସ୍ୱଷ୍ଟ କରାଯାଇନଥିଲେ ମଧ୍ୟ ଆଗାମୀ ସାଧାରଣ ନିର୍ବାଚନ ପାଇଁ ଦଳର ପ୍ରସ୍ତୁତି ଓ ରଣକୌଶଳ ସଂପର୍କରେ ଆଲୋଚନା ହୋଇଥିବା କ୍ଷଣାପଡ଼ିଛି

ଆଡ୍ଭୋକେଟ୍ସ କମିଟି ଆଇନଜୀବୀମାନଙ୍କୁ ବୀମାଭୁକ୍ତ କରିବା ସକାଶେ ଯୋଜନା ପ୍ରଣୟନ ପାଇଁ ଆବଶ୍ୟକ ଆନୁସଙ୍ଗିକ ବ୍ୟବସ୍ଥା ଓ ପ୍ରକ୍ରିୟାର ଅନୁଧ୍ୟାନ ପାଇଁ କେନ୍ଦ୍ର ସରକାର ଏକ କମିଟି ଗଠନ କରିଛନ୍ତି

ଏହି କମିଟି ଦେଶର ସମସ୍ତ ଆଇନ୍ଜୀବୀଙ୍କର କଲ୍ୟାଣ ପାଇଁ ଏକ ବିସ୍ତୃତ ବୀମା ଯୋଜନା ଚୂଡ଼ାନ୍ତ କରି ସେମାନଙ୍କର ଅସମୟ ମୃତ୍ୟୁ ଓ ସ୍ୱାସ୍ଥ୍ୟବୀମା ସଂକ୍ରାନ୍ତ ବିଭିନ୍ନ ସମସ୍ୟାର ସମାଧାନ ଦିଗରେ ପଥପ୍ରଦର୍ଶନ କରିବ ତିନିମାସ ମଧ୍ୟରେ କମିଟି ଏହାର ରିପୋର୍ଟ ପ୍ରଦାନ କରିବ ଚଳିତ ମାସ ଆରମ୍ଭରୁ ସୁପ୍ରିମକୋର୍ଟର ବରିଷ ଆଇନକୀବୀ ମନନ ମିଶ୍ର ଏବଂ ଭାରତୀୟ ବାର୍ କାଉନ୍ସିଲ୍ର ସଦସ୍ୟ ତଥା ବିଭିନ୍ନ ଆଇନଜୀବୀ ସଂଘର କର୍ମକର୍ତ୍ତାଙ୍କୁ ନେଇ ଏକ ପ୍ରତିନିଧି ଦଳ ସେମାନଙ୍କର ବିଭିନ୍ନ ସମସ୍ୟା ଓ ଦାବି ଶ୍ରୀ ପ୍ରସାଦଙ୍କ ନିକଟରେ ଉପସ୍ଥାପନ କରିଥିଲେ ସରକାର ଏହି ଯୋଜନା ପ୍ରଣୟନ କରିବେ ବୋଲି ଶ୍ରୀ ପ୍ରସାଦ ପ୍ରତିନିଧି ଦଳକୁ ପ୍ରତିଶ୍ରତି ଦେଇଥିଲେ

ବାମ ସାମ୍ପୁଖ୍ୟର ଅଧ୍ୟକ୍ଷ ବିମାନ ବସ୍ତ ଗତସନ୍ଧ୍ୟାରେ ସାମ୍ଭାଦିକମାନଙ୍କୁ କହିଛନ୍ତି ରାଇଗଞ୍ଜ ଏବଂ ମୁର୍ସିଦାବାଦର ବର୍ତ୍ତମାନର ସାଂସଦ ମହମ୍ମଦ ସଲିମ୍ ଓ ବଦାରୁଦ୍ଦୋଜା ଖାନ୍ଙ୍କୁ ପୁଣି ଥରେ ଟିକେଟ୍ ଦିଆଯାଇଛି ଶ୍ରୀ ବସୁ କହିଛନ୍ତି ଗତ ସଂସଦୀୟ ନିର୍ବାଚନରେ ଯେଉଁ ଚାରୋଟି ଆସନରେ କଂଗ୍ରେସ କିତିଥିଲା ବାମଦଳଗ୍ରଡ଼ିକ ସେଠାରେ ପ୍ରାର୍ଥୀ ଦେବେ ନାହିଁ ବାମ ସାଞ୍ଚଖ୍ୟ ଅଧ୍ୟକ୍ଷ କହିଛନ୍ତି ଅବଶିଷ୍ଟ ପ୍ରାର୍ଥୀମାନଙ୍କର ନାମ ଖୁବ୍ଶୀଘ୍ୱ ଘୋଷଣା କରାଯିବ ଆମର କୋଲ୍କାତା ସମ୍ଭାଦଦାତା ଜଣାଇଛନ୍ତି ବାମ ସାଞ୍ଚଖ୍ୟ ଦ୍ୱାରା ଏକତରଫା ପ୍ରାର୍ଥୀଙ୍କ ନାମ ଘୋଷଣାରେ କଂଗ୍ରେସ ଅସନ୍ତୋଷ ପ୍ରକାଶ କରିଛି ପିଏମ ଗାଜିଆବାଦ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତକାଲି ଗାଜିଆବାଦ ଠାରେ ହିଣ୍ଡନ୍ ବିମାନ ବନ୍ଦରର ବେସାମରିକ ଟର୍ମିନାଲକୁ ଉଦ୍ଘାଟନ କରିଛନ୍ତି ଏହା ପରେ ସେ ଅନେକ ପ୍ରକଳ୍ପର ଭିଭିପ୍ରସ୍ତର ସ୍ଥାପନ ଓ ଉଦ୍ଘାଟନ କରିଛନ୍ତି ଏହି ସବୁ ପ୍ରକଳ୍ପ ମଧ୍ୟରେ ରହିଛି ଦିଲ୍ଲୀ ମେଟ୍ରୋ ରେଡ୍ ଲାଇନ୍ର ଦିଲ୍ସାଦ୍ ଗାର୍ଡେନ୍ ଶହୀଦସ୍ଥଳ୍ ସେକ୍କନର ଉଦ୍ଘାଟନ ଏବଂ ଦିଲ୍ଲୀ ଗାଜିଆବାଦ ମିରଟ୍ ଆଞ୍ଚଳିକ ତ୍ୱରିତ ପରିବହନ ବ୍ୟବସ୍ଥା ଆର୍ଆର୍ପିଏସ୍ର ଭିଭିପ୍ରସ୍ତର ସ୍ଥାପନ ଏହି ଅବସରରେ ଉଦ୍ବୋଧନ ଦେଇ ଶ୍ରୀ ମୋଦି କହିଛନ୍ତି ଦିଲ୍ଲୀ ଗାଜିଆବାଦ ମିରଟ୍ ରିଜିଓନାଲ୍ ର୍ୟାପିଡ୍ ଟ୍ରାଂନ୍ଜିଟ୍ ସିଷ୍ଟମ୍ ଆର୍ଆରଟିଏସ୍ ଦେଶରେ ପରବର୍ତ୍ତୀ ପୀଡ଼ି ଭିଭିମି ବିକାଶକୁ ନୂତନ ଦିଗ୍ଦର୍ଶନ ଦେବ ସିପିଂ ଏମ୍ଏସ୍ଡିସି ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀ ମ୍ରମ୍ଘାଇର ଜବାହରଲାଲ୍ ନେହେରୁ ପୋର୍ଟ ଟ୍ରଷ୍ଟରେ ସାମୁଦ୍ରିକ ପରିବହନ ଓ ଯୋଗାଯୋଗ ବ୍ୟବସ୍ଥା ସକାଶେ ଏକ ବହ୍ତମ୍ରଖୀ କୌଶଳ ବିକାଶ କେନ୍ଦର ଉଦ୍ଘାଟନ କରିଛନ୍ତି

ମନ୍ତ୍ରୀ ଶ୍ରୀ ଗଡ଼କରୀ କହିଛନ୍ତି ଯେ ଏହି କେନ୍ଦ୍ର ଦ୍ୱାରା ଦେଶର ପ୍ରମୁଖ ବନ୍ଦରଗୁଡ଼ିକର ଶତକଡ଼ା ଶହେ ଭାଗ କୁଶଳୀ ଲୋକଙ୍କୁ ନିୟୋଜିତ କରିବା ଲକ୍ଷ୍ୟ ହାସଲ ହୋଇପାରିବ ଏହାଦ୍ୱାରା ସ୍ଥାନୀୟ ଲୋକଙ୍କୁ ମଧ୍ୟ ନିଯୁକ୍ତି ପ୍ରଦାନ କରାଯାଇ ପାରିବ ବୋଲି ସେ ସ୍ୱଚନା ଦେଇଛନ୍ତି ଭିପି କୋଷ୍ଟାରିକା ସନ୍ତାସବାଦୀ ଗୋଷୀ ଏବଂ ଉଗ୍ବାଦୀ କାର୍ଯ୍ୟକଳାପ ଲିପ୍ତ ବ୍ୟକ୍ତିମାନଙ୍କ ବିରୁଦ୍ଧରେ ନିର୍ଣ୍ଣାୟକ ପଦକ୍ଷେପ ନେବା ପାଇଁ ଭାରତ ବିଶ୍ୱ ସମୁଦାୟକୁ ଆହ୍ବାନ କରିଛି ସାନ୍ଜୋସ୍ଠାରେ କୋଷ୍ଟାରିକାର ରାଷ୍ଟ୍ରପତି କାର୍ଲୋସ୍ ଆଲ୍ଭାରାଡୋ କ୍ୱେସାଡାଙ୍କ ସହିତ ପ୍ରତିନିଧି ସ୍ତରୀୟ କଥାବାର୍ତ୍ତା ପରେ ଏକ ପ୍ରେସ୍ ବିବୃଭିରେ ଉପରାଷ୍ଟ୍ରପତି ଏମ୍ଭେଙ୍କିୟାନାଇଡୁ କହିଛନ୍ତି ପୁଲୱାମା ସନ୍ତାସବାଦୀ ଆକ୍ରମଣ ସନ୍ତାସବାଦ ଉପରେ ମିଳିତ ପ୍ରତିକ୍ରିୟାର ଆବଶ୍ୟକତାକୁ ପୁଣିଥରେ ସ୍କରଣ କରାଇଦେଇଛି ଶ୍ରୀ ନାଇଡୁ କହିଛନ୍ତି ସେ ଏବଂ ଶ୍ରୀ କ୍ୱେସାଡା ସନ୍ତାସବାଦର ଭୟାବହତା ଉପରେ ବିସ୍ତୃତ ଆଲୋଚନା କରିବା ସହିତ ଏକସ୍ପରରେ ଏହା ବିରୁଦ୍ଧରେ ସଂଗ୍ରାମର ଆବଶ୍ୟକତା ଉପରେ ସହମତ ହୋଇଛନ୍ତି ଜୈବ ପ୍ରଯୁକ୍ତିବିଦ୍ୟା ଅକ୍ଷୟ ଶକ୍ତି ଔଷଧପତ୍ର ମହାକାଶ ଶୈକ୍ଷିକ ଆଦାନପ୍ରଦାନ ଏବଂ ପରିବେଶ ଭିଭିକ ପର୍ଯ୍ୟଟନ ଆଦି କ୍ଷେତ୍ରରେ ସହଯୋଗ ନେଇ ଉଭୟ ଦେଶ ମଧ୍ୟ କଥାବାର୍ତ୍ତା ହୋଇଛନ୍ତି ଜୈବ ପ୍ରଯୁକ୍ତିବିଦ୍ୟା ଏବଂ କୂଟନୈତିକ ସହଯୋଗ କ୍ଷେତ୍ରରେ ଦୁଇଟି ଦସ୍ତାବେଜ୍ ମଧ୍ୟ ସ୍ୱାକ୍ଷରିତ ହୋଇଛି ପୂର୍ବରୁ ଶ୍ରୀ ନାଇଡୁଙ୍କୁ ୟୁନିଭର୍ସିଟି ଅଫ୍ ପିସ୍ ପକ୍ଷରୁ ସମ୍ମାନଜନକ ଡକ୍ଟରେଟ୍ ଉପାଧି ପ୍ରଦାନ କରାଯାଇଥିଲା

ଏସ୍ସି ଅଯୋଧ୍ୟା ସୁପ୍ରିମକୋର୍ଟ ରାମ ଜନ୍ମଭୂମି ବାବ୍ରି ମସ୍ଜିଦ୍ ଜମି ବିବାଦ ମାମଲାର ସୌହାର୍ଦ୍ଦ୍ୟପୂର୍ଣ୍ଣ ସମାଧାନ ପାଇଁ ଏହାର ମଧ୍ୟସ୍ତୁତା ମାଧ୍ୟମରେ ଫଇସଲା କରାଯିବାକୁ କହିଛନ୍ତି ପୂର୍ବତନ ସୁପ୍ରିମକୋର୍ଟ ବିଚାରପତି ଅବସରପ୍ରାପ୍ତ ଜଷ୍ଟିସ୍ ଏଫ୍ଏମ୍ କାଲ୍ଲିଫୁଲ୍ଲା ମଧ୍ୟସ୍ଥତା ପ୍ୟାନେଲର ମୁଖ୍ୟ ରହିବେ ମଧ୍ୟସ୍ଥତା ପ୍ୟାନେଲର ଅନ୍ୟ ସଦସ୍ୟ ମାନଙ୍କ ମଧ୍ୟରେ ଆଧ୍ୟାତ୍ମିକ ଗୁରୁ ଶ୍ରୀ ଶ୍ରୀ ରବିଶଙ୍କର ଓ ବରିଷ୍ଠ ଓକିଲ ଶ୍ରୀରାମ ପଞ୍ଚୁ ଅଛନ୍ତି ସୁପ୍ରିମକୋର୍ଟ କହିଛନ୍ତି ଫୈଜାବାଦଠାରେ ଶୁଣାଣି ଆରମ୍ଭ ହେବ ଓ ତାହା ସପ୍ତାହେ ମଧ୍ୟରେ କରାଯିବ

ସୁପ୍ରିମକୋର୍ଟ କହିଛନ୍ତି ମଧ୍ୟସ୍ଥତା ପ୍ୟାନେଲ ଅଧିକ ସଦସ୍ୟ ନେଇପାରନ୍ତି କୌଣସି ଅସୁବିଧାସ୍ଥଳେ ସେମାନେ ସୁପ୍ରିମକୋର୍ଟ ରେକିଷ୍ଟ୍ରିକୁ ଏ ବିଷୟରେ ଜଣାଇବେ ଅଯୋଧ୍ୟା ମାମଲାର ବିଚାର ସମୟରେ ଏହାକୁ ରୁଦ୍ଧଦ୍ୱାର ମଧ୍ୟରେ କରିବା ପାଇଁ ନିର୍ଦ୍ଦେଶ ଦେଇ ଉଭୟ ମୁଦ୍ରଣ ଓ ଇଲେକ୍ରୋନିକ ଗଣମାଧ୍ୟମକୁ ଏ ସଂକ୍ରାନ୍ତରେ ଖବର ପ୍ରକାଶ କରିବାରୁ କୋର୍ଟ ବାରଣ କରିଛନ୍ତି

ଇଣ୍ଡିଆ ୟୁଏସ୍ ଆର୍ମି ଆମେରିକା ସ୍ଥଳବାହିନୀ ସ୍ୱତନ୍ତ୍ର ଅଭିଯାନ ବଳର କମାଣ୍ଡର ଜେନେରାଲ୍ ରେମଣ୍ଡ୍ ଥୋମାସ୍ ସରକାରୀ ଗସ୍ତରେ ଭାରତ ଆସିଛନ୍ତି ସେ ଭାରତୀୟ ସ୍ଥଳସେନା ମୁଖ୍ୟ ବିପିନ୍ ରାଓ୍ୱତଙ୍କୁ ସାକ୍ଷାତ କରି ସାଂପ୍ରତିକ ଆଞ୍ଚଳିକ ସୁରକ୍ଷା ଓ ବିଶ୍ୱ ସନ୍ତାସବାଦ ପ୍ରସଙ୍ଗରେ ଆଲୋଚନା କରିଥିଲେ ଉଭୟଙ୍କ ମଧ୍ୟରେ ସନ୍ତାସବାଦକୁ ପାକିସ୍ତାନର ନିରବଚ୍ଛିନ୍ନ ସହାୟତା ପ୍ରସଙ୍ଗରେ ଆଲୋଚନା ହୋଇଥିଲା ଦକ୍ଷିଣ ଏସିଆ ଅଞ୍ଚଳରେ ଶାନ୍ତି ଓ ସ୍ଥିରତା ବକ୍ତାୟ ରଖିବା ଦିଗରେ ଭାରତର ଭୂମିକାକୁ ରେମଣ୍ଡ ଥୋମାସ୍ ପ୍ରଶଂସା କରି ଦୁଇଦେଶ ମଧ୍ୟରେ ଥିବା ସାମରିକ ସହଯୋଗ ଞ୍ଜାନକୌଶଳ ଆଦାନ ପ୍ରଦାନକୁ ସଂପ୍ରସାରିତ କରିବା ଉପରେ ଗୁରୁତ୍ୱ ଆରୋପ କରିଥିଲେ ବ୍ୟାଡମିଣ୍ଟନ ସାଇନା ନେହୱାଲ ଓ କିଦାୟି ଶ୍ରୀକାନ୍ତ ଗତରାତିରେ ଅଲ୍ ଇଂଲଣ୍ଡ ଓପନ୍ ବ୍ୟାଡମିଷ୍ଟନ ଚମ୍ପିୟନ୍ସିପ୍ର କ୍ୱାର୍ଟର ଫାଇନାଲ୍ରେ ପରାସ୍ତ ହେବା ପରେ ଏହି ପ୍ରତିଯୋଗିତାରେ ଭାରତୀୟ ଅଭିଯାନର ଅନ୍ତ ଘଟିଛି

ଭାରତୀୟ ଦଳ ସିରିଜ୍ରେ ପରାସ୍ତ ହୋଇସାରିଛି